ଏହି ସମୟରେ ସମୁଦ ପ୍ରବଳଭାବେ ଅଶାନ୍ତ ରହିବ

ଏଥିସହ ଜିଲ୍ଲାପାଳ ଓ ଅନ୍ୟ ବରିଷ ଅଧିକାରୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

ଉପକ୍ଳ ଅଞ୍ଞଳରେ ଡାକବାଜି ଯନ୍ତ ମାଧ୍ଘମରେ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି ଶୁଖ୍ଲା ଖାଦ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାନୀୟ ଜଳ ଆଦି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍ଙୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ୍ କାରଶ ଜଶାପଡିବ ବୋଲି ଡାକ୍ତର କହିଛନ୍ତି

ଖବର ପାଇ ଜିଲ୍ଲାପାଳ ଭଦ୍ରକ ମେଡ଼ିକାଲରେ ପହଞ୍ ସିଡିଏମ୍ଓଙ୍କ ସହ ଆଲୋଚନା କରିଛନ୍ତି

ରାଜସ୍ୱ ବିଭାଗ ସ୍ୱାସ୍ଥ୍ୟବିଭାଗ ଓ ପୁଲିସ ଏହି ଘଟଶାର ତଦନ୍ତ କରିବେ

ଅବକାରୀ କମିଶନର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିହାଳୟକୁ ଯାଇ ଅନୁଧାନ କରିଛନ୍ତି ଏକ ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳକୁ ଅନୁଧାନ ପାଇଁ ଯାଇଥିବା ସିଡିଏମ୍ଓ ଆମ ସମ୍ୟାଦଦାତାଙ୍କୁ ସୂଚନା ଦେଇଛନ୍ତି ନିର୍ବାଚନ ଦିନ ମଦମୃତ୍ୟୁ ଘଟଣା ଘଟିଥିବାରୁ ଏହାକୁ ଗୁରୁତ୍ୱର ସହ ନିଆଯାଇଛି

ଆସନ୍ତାକାଲି ଶ୍ରୀମତୀ ଅଗ୍ରଓାଲ ନାମାଙ୍କନପତ୍ର ଦାଖଲ କରିବେ